ସମାବର୍ଭନ ଉହବ ଆଇନଜୀବୀମାନେ ସର୍ବଦା ନିଜର ତାର୍କିକ ଧାରା ନିର୍ଦ୍ଦିଷ୍ଟ କରିବା ସହ ସେଥିରୁ ବିଚ୍ୟୁତ ନ ହେବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷିସ୍ ଦୀପକ ମିଶ୍ର ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ଆଧୁନିକ ଆଇନ ଶିକ୍ଷା ଇଂରେଜ ଶାସନର ପରବର୍ଭୀ ଅବସ୍ରାରେ ଭାରତରେ ଆର ହୋଇଛି ଦେଶରେ ବର୍ଉମାନ ବହୁ ପ୍ରତିଷିତ ଆଇନ ଶିକ୍ଷାନୁଷ୍ଠାନମାନ ଗଢି ଉଠୁଛି ଆଇନ କ୍ଷେତ୍ରରେ ଅଧିକ ଗବେଷଣା କରିବା ସହ ଇତିହାସ ସୃଷ୍କି କରିବା ଲାଗି ଜଷ୍ଟିସ୍ ମିଶ୍ର ଆଇନକୀବୀମାନଙ୍କୁ ଆହ୍ବାନ ଦେଇଛନ୍ତି

ଦରକାର କାରଣ ଆଇନର ଊର୍କ୍ବରେ ରହିଛି ଜୀବନ

କରାଯାଇଛି

ଏହି ଅଧିବେଶନ ଉକୁଳ ବିଶ୍ୱବିଦ୍ୟାଳୟ ଓ ସମ୍ଭଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଭୁବନେଶ୍ୱରସ୍ଥିତ କିସ୍ ଅନୁଷ୍ଠାନରେ ଆୟୋଜିତ ହେବ ବୋଲି ଜଶାପଡ଼ିଛି

ଅରୁଣ ସିଂ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ଗତକାଲି ଭୁବନେଶ୍ୱରସ୍ଥିତ ଦଳର କାର୍ଯ୍ୟାଳୟରେ ଅନୁଷିତ ଏକ ସାମ୍ଘାଦିକ ସଶ୍ଶିଳନୀରେ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏହା କହିଛନ୍ତି

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଓ ଘଟଶା ସହ ସଂପୂକ୍ତ ବ୍ୟକ୍ତିବିଶେଷଙ୍ଙ ସହିତ କମିଶନଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୁଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଚାନରେ ବର୍ଷା ହୋଇଥିବା ଜଣାପଡିଛି